ପନ କରିଥିଲେ

ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ରାହୁଲ ଗାଧୀ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ ନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖ ଏଭଳି ପଦକ୍ଷେପ ନିଆଯାଇଛି

ଓଡ଼ିଆ ସାହିତ୍ୟକୁ ତାଙ୍କର ଏହି ଅବଦାନ ପାଇଁ ଗଙ୍ଙାଧର ରଥ ଫାଉଣ୍ଡେସନ ପକ୍ଷରୁ ଡକ୍ଟର ପ୍ରଧାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ଆସନ୍ତାକାଲି କଟକ କଳାବିକାଶ କେନ୍ଦ୍ରରେ ଆୟୋଜିତ ସାରସ୍ୱତ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ

ଅନ୍ୟପକ୍ଷରେ ଆଜି ଅପରାହରେ ସମାନ ସ୍ରାନରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି

ଅତିରିକ୍ତ ତହସିଲ୍ଦାର ଓ ପୁଲିସ୍ ଅଧିକାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି

ଜିଲ୍ଲାରେ ଶିଶୁମୃତ୍ୟ ହାର ବୃଦ୍ଧି ପାଉଥିବାରୁ ରାଜ୍ୟ ମାନବାଧିକାର କମିଶନ୍ଙ୍ଙ ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଦେଇଥିବା ରିପୋର୍ଟ ଅନୁସାରେ ହାଇକୋର୍ଟରେ ଗଠିତ ସ୍ୱାସ୍ଥ୍ୟସେବା କମିଟି ସଦସ୍ୟ ତଥା ମାବାଧିକାର କର୍ମୀ ପ୍ରଭାତ ରଞ୍ଞନ ଦାସ ଓ ଦେବାଶିଷ ଚାଟ୍ଟାର୍ଜୀ ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସାଳୟରେ ଅନୁଧ୍ଯାନ କରିଛନ୍ତି